ଉଭୟ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଛି

ଏବଂ ଚେନ୍ନାଇ ଓପନ୍ ଏଟିପି ଟେନିସ୍ ଚ୍ୟାଲେଞ୍ଜର ଟୁର୍ଷାମେଣ୍ଟ ଆରମ୍ଭ ହୋଇଛି

କିଛି ଶାସକ ଦଳ ସଦସ୍ୟ ସମାନ ବିଷୟକୁ ନେଇ ମଧ୍ୟ ପାଟିତୁଣ୍ଡ କରିଥିଲେ ପାଟିତୁଣ୍ଡ ଭିତରେ ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖିଥିଲେ

ତାଙ୍କ ସହ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ସ୍ୱର ମିଳାଇ ଏହାର ପ୍ରତିବାଦ କରିଥିଲେ

କିଛି କଂଗ୍ରେସ ସଦସ୍ୟ ରାଫେଲ ଯୁଦ୍ଧ ବିମାନ କିଣା ବିଷୟରେ ସ୍କୋଗାନ୍ ଦେଇଥିଲେ ବାଚସ୍ୱତି ସୁମିତ୍ରା ମହାଜନ ସଦସ୍ୟମାନଙ୍କୁ ନିଜ ନିଜର ଆସନକୁ ଚାଲିଯିବାକୁ ଅନୁରୋଧ କରିଥିଲେ ପରେ ବାଚସ୍କତି ସଭାକୁ ସମଗ୍ର ଦିନ ପାଇଁ ମୁଲତବି ରଖିଥିଲେ ଏଲ୍ଏସ୍ ରାଜନାଥ ସିଂହ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସିବିଆଇ ଓ ପଣ୍ଟିମବଙ୍ଗ ପୁଲିସ୍ ମଧ୍ୟରେ ଦେଖା ଦେଇଥିବା ବିବାଦ ସାୟିଧାନିକ ଅଚଳାବସ୍ଥାର ସ୍ୱଚନା ଦେଉଛି ଓ ସମ୍ଭିଧାନ ନିୟମ ଅନୁସାରେ ଯେପରି ପ୍ରଶାସନିକ ବ୍ୟବସ୍ଥା ଚାଲିବ ତାହା ନିଶ୍ଚିତ କରିବା ପାଇଁ ସମ୍ଭିଧାନ କେନ୍ଦ୍ର ସରକାରଙ୍କୁ ଦାୟିତ୍ୱ ଦେଇଛି ସିବିଆଇକୁ ତାହାର କର୍ତ୍ତବ୍ୟ ନିର୍ବାହନ କରିବାରୁ ରୋକିବା ପାଇଁ କୋଲକାତା ପୁଲିସ୍ର କାର୍ଯ୍ୟକୁ ସେ ବେଆଇନ୍ ଓ ଅସ୍ୱାଭାବିକ ବୋଲି ବର୍ଷନା କରିଛନ୍ତି ଲୋକସଭାରେ ଶୃନ୍ୟକାଳ ବେଳେ ଏ ପ୍ରସଙ୍ଗ ଉହ୍ଚାପନ କରିଥିବା ବିରୋଧୀ ଦଳର ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ରାଜ୍ୟ ପୁଲିସ୍ ସିବିଆଇ ବିରୁଦ୍ଧରେ ଯେଭଳି ପଦକ୍ଷେପ ଗ୍ରହଣ କରିଛି ତାହା ସଂଘୀୟ ବ୍ୟବସ୍ଥା ପ୍ରତି ଏକ ଘୋର ବିପଦ ଶ୍ରୀ ସିଂହ କହିଛନ୍ତି ଏ ସଂକ୍ରାନ୍ତରେ ସେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ମଗାଇଛନ୍ତି ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଘଟିଥିବା ଦୁର୍ନୀତିରେ ରାଜନୈତିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମଧ୍ୟରେ ବୁଝାମଣା ହୋଇଥିବାର ଅଭିଯୋଗ ରହିଛି ଓ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସିବିଆଇ ଘଟଣାର ତଦନ୍ତ କରୁଛି ମନ୍ତ୍ରୀ କହିଛନ୍ତି ରାଜ୍ୟ ସିବିଆଇ କାର୍ଯ୍ୟାଳୟ ଓ ସିବିଆଇ ଅଫିସରମାନଙ୍କ ବାସଭବନଠାରେ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କୁ ମୁତ୍ୟନ କରାଯିବାର ଥିଲା ଆଇନ୍ ଶ୍ରୂଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ନିର୍ବାହନ କରିବାକୁ ଦେବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜନାଥ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ସହ କଥାବାର୍ତ୍ତା କରି ରାଜ୍ୟର ପରିସ୍ଥିତିର ସମୀକ୍ଷା କରିବାକୁ କହିଛନ୍ତି ରାଜ୍ୟପାଳ ପଣ୍ଟିମବଙ୍ଗ ମୁଖ୍ୟ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଡକାଇ ସମସ୍ୟାର ସମାଧାନ କରିବାକୁ ଶୀଘ୍ର ପଦକ୍ଷେପ ନେବାକୁ କହିଥିବାର ଜଣାଇଛନ୍ତି

ପଣ୍ଢିମବଙ୍ଗରେ ସିବିଆଇ ଅଫିସରମାନଙ୍କୁ ଧମକଚମକ ଦିଆଯାଉଥିବା ଓ ଭୟ ପ୍ରଦର୍ଶନ କରାଯାଉଥିବାର ଗତ ସନ୍ଧ୍ୟାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଖବର ମିଳିଥିଲା ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଅନୁସାରେ ସାରଦା ଚିଟ୍ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରୁଥିଲା ଏହି ଘଟଣା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କୋଲକାତା ସିବିଆଇ କାର୍ଯ୍ୟାଳୟ ଏବଂ କର୍ମଚାରୀମାନଙ୍କ ବାସଭବନ ଚତ୍ରୁପାର୍ଶ୍ୱରେ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ଯବାନମାନଙ୍କୁ ମୁତୟନ କରିଛି ଏସ୍ସି ସିବିଆଇ ସାରଦା ଚିଟ୍ଫଶ୍ଡ ଦୁର୍ନୀତି ମାମଲ ତଦନ୍ତରେ ବାଧା ସୃଷ୍ଟି କରିବା ଓ ପ୍ରମାଣ ନଷ୍ଟ କରିବା ସଂକ୍ରାନ୍ତ କୋଲକାତା ପୁଲିସ୍ ଅଫିସରଙ୍କ ବିରୁଦ୍ଧରେ ସିବିଆଇ ର ଆବେଦନକୁ ସୁପ୍ରିମ୍କୋର୍ଟ ଆସନ୍ତାକାଲି ଶୁଣାଣି କରିବେ ସିବିଆଇ ଆଜି ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇ ଚିଟ୍ଫଣ୍ଡ ମାମଲାରେ ସହଯୋଗ କରିବାକୁ ପଣ୍ଟିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ପାଇଁ ଚାହିଁଛି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 ସଲିସିଟର କେନେରାଲ୍ ତୁଷାର ମେହେତା ସିବିଆଇ ପାଇଁ କୋର୍ଟରେ ହାଜର ଏକ ଅଭୁତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଥିବାର ଦର୍ଶାଇ ମାମଲାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିଥିଲେ ତେବେ କୋର୍ଟ ଆସନ୍ତାକାଲିକୁ ଏଥିପାଇଁ ଦିନ ଧାର୍ଯ୍ୟ କରିଛନ୍ତି କାଲକାଟା ଏଚ୍ସି ସିବିଆଇ ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଜେରା କରିବା ପାଇଁ ସିବିଆଇର ଉଦ୍ୟମ ବିରୁଦ୍ଧରେ ପଣ୍ଟିମବଙ୍ଗ ସରକାରଙ୍କ ଆବେଦନର ତୁରନ୍ତ ଶୁଣାଣି କରିବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି କେନ୍ଦ୍ର ସରକାରଙ୍କ ଆପତ୍ତି ପରେ ଜଷ୍ଟିସ୍ ଶିବକାନ୍ତ ପ୍ରସାଦ ଘଟଣାର ତୁରନ୍ତ ଶୁଶାଣି ନ କରି ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରାଜ୍ୟ ଆଡ଼ଭୋକେଟ୍ ଜେନେରାଲ୍ କିଶୋର ଦଉ କହିଛନ୍ତି କୋଲକାତା ହାଇକୋର୍ଟଙ୍କ ଦ୍ୱାରା ସ୍ଥଗିତାଦେଶ ସତ୍ତ୍ୱେ ସିବିଆଇ ରାଜୀବ କୁମାରଙ୍କୁ ଜେରା କରିବା ପାଇଁ ଗତକାଲି ତାଙ୍କ ବାସଭବନରେ ପ୍ରବେଶ କରିଥିଲା

ବିଜେପି ମମତା କୋଲକାତା ପୁଲିସ୍ କମିଶନର୍ଙ୍କ ବିରୁଦ୍ଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ରାଜନୈତିକ ପ୍ରତିଶୋଧ ପରାୟଣତା କାରଣରୁ ହୋଇଥିବା ଅଭିଯୋଗକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି ସାରଦା ଚିଟ୍ଫଣ୍ଡ ଦୁର୍ନୀତିରେ ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀମାନଙ୍କୁ ଘଣ୍ଟ ଘୋଡ଼ାଉଥିବାର ବିଜେପି ଅଭିଯୋଗ କରିଛି ମମତା ବାନାର୍କୀ ପୁଲିସ୍ କମିଶନରଙ୍କ ସହ ଧାରଣାରେ ବସିଥିବାରୁ ବିଜେପି ତାଙ୍କର ସମାଲୋଚନା କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ନେତା ତଥା କେନ୍ଦ୍ରମନ୍ତୀ ରବିଶଙ୍କର ପ୍ରସାଦ କହିଛନ୍ତି ସୁଦୀପ ବନ୍ଦୋପାଧ୍ୟାୟଙ୍କ ସମେତ ବହୁ ଟିଏମ୍ସି ନେତା ଦୁର୍ନୀତି ଯୋଗୁଁ ଗିରଫ୍ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କେବେ ଧାରଣାରେ ବସିନଥିଲେ କିନ୍ତୁ ବର୍ତ୍ତମାନ ସେ କୋଲକାତା ପୁଲିସ୍ କମିଶନରଙ୍କ ପାଇଁ ଧାରଣାରେ ବସିବାରୁ ପୁଲିସ୍ କମିଶନର ଦୁର୍ନୀତି ବିଷୟରେ ଅଧିକ ତଥ୍ୟ ଜାଣିଥିବାର ସ୍ୱଷ୍ଟ ହୋଇଯାଇଛି ରବିଶଙ୍କର ପ୍ରସାଦ କହିଛନ୍ତି ସିବିଆଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କରୁଛି ସେ କହିଛନ୍ତି ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଏହା ଉପରେ ତଦନ୍ତ ଆରମ୍ଭ ହୋଇଥିଲା ବିନା ପରଓ୍ୱାନାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇର କ୍ଷମତା ରହିଛି ବୋଲି ସେ କହିଛନ୍ତି କୋର୍ଟ ସ୍ଥନନ୍ଦା କେଶ୍ ଦିଲ୍ଲୀର ଏକ ଅଦାଲତ କଂଗ୍ରେସ ନେତା ଶଶି ଥରୁର୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷାନ ପାଇଁ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାକୁ ଏକ ସେସନ୍ସ କୋର୍ଟକୁ ପଠାଇଛନ୍ତି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଳ ଅତିରିକ୍ତ ସେସନ୍ୱ ଜଜ୍ ଅରୁଣ ଭରଦ୍ୱାଜଙ୍କ ପାଖକୁ ମାମଲାକୁ ପଠାଇଛନ୍ତି ଏହି ଘଟଣାରେ ଭିଜିଲାନ୍ସ ରିପୋର୍ଟକୁ ସଂରକ୍ଷିତ ରଖିବାକୁ କୋର୍ଟ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଆବେଦନରେ କୁହାଯାଇଛି ରାଜ୍ୟର ଜମିକୁ ସଂଗ୍ରହ କରିବାକୁ ପାର୍ଲାମେଣ୍ଟର ଆଇନ୍ଗତ କ୍ଷମତା ନାହିଁ କିଛି ଓକିଲ ସେହି ଆବେଦନ ଦାଖଲ କରିଛନ୍ତି

ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗତ ଶନିବାର ଦିନ ଶ୍ରୀ ଶୁକ୍ଲାଙ୍କୁ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ ୱାର୍ଲଡ କ୍ୟାନସର୍ ଡେ ବିଶ୍ୱ କର୍କଟ ରୋଗ ନିବାରଣ ଦିବସ ଅବସରରେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ କର୍କଟ ରୋଗର ନିରାକରଣ ଲାଗି ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଡାକ୍ତର ନୀତି ନିର୍ଦ୍ଧାରଣକାରୀ ଓ ବିଶେଷଜ୍ଞମାନଙ୍କୁ ଆହ୍ୱାନ ଦେଇଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡ଼ୁ କହିଛନ୍ତି ଏକ ସୁସ୍ଥ ଜୀବନଶୈଳୀ ତଥା ଉପଯୁକ୍ତ ଖାଦ୍ୟ ଗ୍ରହଣ ନୀତି ଅବଲମ୍ଘନ କରିବା ଅତ୍ୟନ୍ତ ଜରୁରୀ ସେ କହିଛନ୍ତି ଲୋକମାନଙ୍କର ନିୟମିତ ସମୟ ବ୍ୟବଧାନରେ ଯାଞ୍ କରିବା ମଧ୍ୟ ଜରୁରୀ ଉପ ରାଷ୍ଟ୍ରପତି କହିଛନ୍ତି କକର୍ଟ ରୋଗକୁ ଶୀଘ୍ର ଚିହ୍ନଟ କରିବା ଓ ଚିକିହା କରିବା ଲାଗି ଗ୍ରାମାଞ୍ଚଳରେ କର୍କଟ ଚିକିତ୍ସା କେନ୍ଦ୍ରମାନ ସ୍ଥାପନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ଚେନ୍ନାଇ ଓପନ୍ ଚେନ୍ସାଇ ଓପନ୍ ଏଟିପି ଚ୍ୟାଲେଞ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି ଭାରତର ପ୍ରମୁଖ ସିଙ୍ଗଲ୍ସ ଖେଳାଳୀ ପ୍ରଜ୍ଞେଶ ଗୁନ୍ନେଶ୍ୱରସ୍ଙ୍କ ଉପରେ ସମସ୍ତଙ୍କ ଦୂଷ୍ଟି ନିବଦ୍ଧ ହୋଇଛି